ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗରିବ ଲୋକମାନଙ୍କର କଲ୍ୟାଣ ପାଇଁ ସରକାରଙ୍କ ସମସ୍ତ ନୀତି ଉଦ୍ଦିଷ୍ଟ

ରାଜ୍ୟର ପୂର୍ବ ବିଦର୍ଭ ଅଞ୍ଚଳର ଭଣ୍ଣାରା ଜିଲ୍ଲା ଅଧୀନସ୍ଥ ସାକୋଲି ବୁକ୍ଠାରେ ଏକ ଜନ ସମାବେଶରେ ଶ୍ରୀ ମୋଦି ଉଦ୍ବୋଧନ ଦେଇଛନ୍ତି

ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ନୃତନ ଭାବେ ଆରମ୍ଭ କରାଯାଇଥିବା 'ଜଲ୍ ଜୀବନ ମିଶନ୍' ଅଧୀନରେ ମହାରାଷ୍ଟ୍ରର ଭକ୍ଷାରା ଗୋନ୍ଦିଆରେ ବହୃଦିନ ଧରି ଅଟକି ରହିଥିବା ଜଳସେଚନ ଓ ଜଳ ସଂରକ୍ଷଣ କାର୍ଯ୍ୟ ଏବେ ତ୍ୱରାନ୍ୱିତ ହୋଇପାରିଛି ସେହିପରି ବହୃଦିନ ଧରି ଅଟକି ପଡ଼ିଥିବା ଗୋସିଖ୍ରର୍ଦ ନଦୀବନ୍ଧ ଏବେ ସମ୍ପର୍ଷ୍ଣ ହୋଇପାରିଛି

ମ୍ରଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବୀସଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ହୋଇଥିବା ବିକାଶ ଉପରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାରଙ୍କର ବିଭିନ୍ନ ଯୋଜନା ଓ ସକ୍ଷମ ନେତୃତ୍ୱ ଯୋଗୁଁ ବିକାଶ କ୍ଷେତ୍ରରେ ମହାରାଷ୍ଟ୍ର ଆଜି ଏକ ଆଗ୍ରଆ ରାଜ୍ୟରେ ପରିଗଣିତ ହେଉଛି

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍ନବୀସଙ୍କୁ ଏହି ନିର୍ବାଚନରେ ପୁନର୍ବାର ବିଜୟୀ କରିବାପାଇଁ ଜନସାଧାରଣଙ୍କୁ ଅନୁରୋଧ କରିବା ସହିତ ଶ୍ରୀ ମୋଦି କଂଗ୍ରେସ ଓ ଏନ୍ସିପି ମେଣ୍ଟକ୍ ଇଙ୍ଗତ କରି କହିଛନ୍ତି ଏକ ଦୂର୍ବଳ ବିରୋଧି ମେଣ୍ଟ ମହାରାଷ୍ଟ୍ର ଭଳି ବିଶାଳ ରାଜ୍ୟକୁ ସୁଶାସନ ପ୍ରଦାନ କରିବା ସମ୍ଭବପର ନୁହେଁ ଜଳ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରିବାପାଇଁ ଅର୍ଥର ଅଭାବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଉତ୍ତର ମହାରାଷ୍ଟର ଜନସାଧାରଣଙ୍କୁ ଭରସା ଦେଇଛନ୍ତି

ଏବେ ଜାପାନ ଗସ୍ତରେ ଥିବା ଭାରତୀୟ ନୌସେନାର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ସହଯୋଗପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଧାନମନ୍ତୀ କହିଛନ୍ତି ଟ୍ୱିଟ୍ ଯୋଗେ ଶ୍ରୀ ମୋଦି କହିଛନ୍ତି ଏହି ଦୂର୍ବିପାକର ଫଳପ୍ରଦ ଓ ତ୍ୱରିତ ଭାବେ ମୁକାବିଲା ପାଇଁ କାପାନ୍ର ଜନସାଧାରଣଙ୍କ ପ୍ରସ୍ତୁତି ଓ ଦୂଢ଼ ଆତ୍କବଳ ରହିଛି ବୋଲି ତାଙ୍କର ଦୂତ୍ ବିଶ୍ୱାସ ରହିଛି ସେ କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଟୋକିଓର ପ୍ରସ୍ତୁତି ବିଶ୍ୱବିଦିତ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଦୂଃଖଦ ମୁହ୍ରର୍ତ୍ତରେ ଭାରତ ଜାପାନ ସାଥିରେ ରହିଛି ଘ୍ରର୍ଷଝଡ଼ ହାଗିବିସ୍ ଗତକାଲି ଟୋକିଓର ଦକ୍ଷିଣରେ ସ୍ଥଳଭଳଗକୁ ଛୁଇଁବା ପରେ ଉତ୍ତର ଦିଗକ୍ତ ଗତି କରିଥିଲା ଏବଂ ଅତିପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା

ଜେକେ ଫୋନ୍ ସର୍ଭିସ ଜାମ୍ମୁ କାଶ୍ମୀରର ଅବଶିଷ୍ଟ ଅଞ୍ଚଳରେ ଆଜି ମଧ୍ୟାହୁଠାରୁ ସମସ୍ତ ପୋଷ୍ଟପେଡ୍ ମୋବାଇଲ୍ ଫୋନ୍ ସ୍ୱାଭାବିକ ଭାବେ କାର୍ଯ୍ୟ କରିବ ରାଜ୍ୟ ପ୍ରଶାସନର ମ୍ରଖପାତ୍ ରୋହିତ କନସଲ୍ ଗତ ଶନିବାର ଦିନ ଏହି ଘୋଷଣା କରିଥିଲେ ଏହି ଉପତ୍ୟକାକୁ ପର୍ଯ୍ୟଟକମାନଙ୍କ ଲାଗି ଉନ୍ନୁକ୍ତ କରିବା ସଫପର୍କିତ ଘୋଷଣାନାମା ସରକାର ଜାରୀ କରିବାର କିଛିଦିନ ପରେ ଏଭଳି ପଦକ୍ଷେପ ନିଆଯାଇଛି ପୂର୍ବରୁ ପ୍ରଥମେ ରାଜ୍ୟର ସମସ୍ତ ସ୍କୁଲ୍ ଓ ପରେ ପରେ କଲେଜଗୁଡ଼ିକ ମଧ୍ୟ ଖୋଲିସାରିଛି ସେହିଭଳି ରାଜ୍ୟରେ ଲ୍ୟାଣ୍ଡ୍ ଲାଇନ୍ ଫୋନ୍ଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇସାରିଛି ଜେକେ ସିସ୍ଫାୟାର ଭାଓଲେସନ୍ ଜାଞ୍ଜୁ କାଶ୍ମୀରର ବାରମୂଲା କିଲ୍ଲା ଅନ୍ତର୍ଗତ ଉରି ସେକୁର ନିକଟସ୍ଥ ନିୟନ୍ତ୍ରଣରେଖା ନିକଟରେ ଗତକାଲି ପାକିସ୍ତାନ ପକ୍ଷରୁ ଗୁଳିଚାଳନା ଯୋଗୁଁ ଭାରତର ଜଣେ ଯବାନ ଶହୀଦ ହୋଇଛନ୍ତି ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଉରି ସେକ୍ରସ୍ଥିତ ଭାରତୀୟ ଘାଟି ଉପରକୁ ଲକ୍ଷ୍ୟକରି ପାକିସ୍ତାନୀ ସେନା ପକ୍ଷରୁ ଅତର୍କିତ ଗୁଳିଚାଳନା କରାଯାଇଥିଲା ତେବେ ଭାରତ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା ଏହି ଗୁଳି ବିନିମୟ ଗତ ଶନିବାର ରାତିରୁ ଚାଲିଥିଲା ବୋଲି ସେନା ପକ୍ଷରୁ କୁହାଯାଇଛି

ଏହି ଅବସରରେ ଦେଶବ୍ୟାପୀ ଏକକ ବୈଦ୍ୟୁତିକ ଟୋଲ୍ ସଂଗ୍ରହ ବ୍ୟବସ୍ଥା ପ୍ରଚଳନ ଲାଗି ବିଭିନ୍ନ ରାଜ୍ୟ ଓ ସଂପୂକ୍ତ ସଂସ୍ଥା ସହିତ ଏମଓୟୁ ସ୍ୱାକ୍ଷରିତ ହେବ

ଏଥିଲାଗି ପୂର୍ବରୁ ଜିଏସ୍ଟି ପରିଷଦ ମଂଜୁରୀ ପ୍ରଦାନ କରିସାରିଛନ୍ତି

ପଟେଲ୍ ବ୍ରିକ୍ସ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ୍ ଗତକାଲି ବ୍ରାଜିଲ୍ର କ୍ୟୁରିଟିବାଠାରେ ଅନୁଷ୍ଠିତ ବ୍ରିକ୍କ ସଂସ୍କୃତିମନ୍ତ୍ରୀ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ଏହି ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ପଟେଲ କହିଛନ୍ତି ସଦସ୍ୟ ରାଷ୍ଟ୍ରଗୁଡ଼ିକର ପାରସ୍କରିକ ସ୍ୱାର୍ଥ ସଂପର୍କିତ ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକୁ ସମାଧାନ କରିବା ଦିଗରେ ପରାମର୍ଶ ସମନ୍ଧୟ ଏବଂ ସହଯୋଗ ଲାଗି ବ୍ରିକ୍ନ ହେଉଛି ଉପଯୁକ୍ତ ମାଧ୍ୟମ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି କରିବା ଦିଗରେ ଭାରତର ପ୍ରତିଶ୍ରତିବଦ୍ଧତାକୁ ଏହି ଅବସରରେ ଶ୍ରୀ ପଟେଲ ଦୋହରାଇଛନ୍ତି ଏଥିସହ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ଦିଗରେ ସାହିତ୍ୟ କ୍ଷେତ୍ରକୁ ସାମିଲ କରିବା ଉପରେ ମଧ୍ୟ ଶ୍ରୀ ପଟେଲ ଗୁରୁତ୍ୱାରୋପ କରିଛନ୍ତି

ଉପରାଷ୍ଟ୍ରପତି ଭେଙ୍କିୟାନାଇଡ଼ୁ ଏବଂ ସିଏରାଲିଓନର ରାଷ୍ଟ୍ରପତି ଜୁଲିୟସ୍ ମାଡା ବାୟୋ ଦ୍ୱିପାକ୍ଷିକ ସଂପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି

ସେ ଦେଶର ଉପରାଷ୍ଟ୍ରପତି ଡକୁର ମହମ୍ମଦ ଜୁଲ୍ଦେହ୍ କାଲ୍ଲାହ୍ ଫ୍ରି ଟାଉନ୍ଠାରେ ତାଙ୍କୁ ସ୍ୱାଗତ କରିଥିଲେ ସେଠାରେ ତାଙ୍କୁ ଆନୁଷ୍ଠାନିକ ସ୍ୱାଗତ ସମ୍ଭର୍ଦ୍ଧନା ଦିଆଯିବା ସହ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା ଏହି ଦୁଇ ଆଫ୍ରିକୀୟ ଦେଶକୁ ଭାରତର ପ୍ରଥମ ଉଚ୍ଚସ୍ତରୀୟ ଗସ୍ତର ଅଂଶ ସ୍ୱରୂପ ଶ୍ରୀ ନାଇଡୁ ସେଠାକୁ ଯାତ୍ରା କରିଛନ୍ତି ବର୍ତ୍ତମାନର ବାସ୍ତବିକତା ଦୃଷ୍ଟିରୁ ମିଳିତ ଜାତିସଂଘରେ ସଂସ୍କାର ଅଣାଯାଇ ସାଂପ୍ରତିକ ବିଶ୍ୱ ଆହ୍ପାନର ମୁକାବିଲା କରାଯିବା ଉପରେ ଉଭୟ ପକ୍ଷ ସହମତ ହୋଇଛନ୍ତି ଭାରତର ପାନ୍ ଆଫ୍ରିକାନ୍ ଟେଲି ଏଜୁକେସନ ଟେଲି ମେଡିସିନ୍ ପଦକ୍ଷେପ ଇ ବିଦ୍ୟାଭାରତୀ ଓ ଇ ଆରୋଗ୍ୟ ଭାରତୀ କାର୍ଯ୍ୟକ୍ମରେ ସିଏରା ଲିଓନ୍ ଅଂଶଗ୍ରହଣ କରିବାକୁ ନେଇ ଦୁଇଦେଶ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି ଓମେନ୍ସ କ୍ରିକେଟ୍ ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା ଦଳ ମଧ୍ୟରେ ତୂତୀୟ ତଥା ଚ୍ଚଡ଼ାନ୍ତ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ ଆଙ୍କି ଭଦୋଦରାଠାରେ ଖେଳାଯିବ ପୂର୍ବରୁ ଭାରତ ଦୁଇଟିଯାକ ମ୍ୟାଚ୍ କିତି ସିରିଜ୍ ବିଜୟୀ ହୋଇସାରିଛି

ସିରିଜ୍ର ଅନ୍ୟ ଦୁଇଟି ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା